ଏବଂ ରାକ୍ୟରେ ଶୀତଲହରୀ କାରି

ସୂଚନା ଅନୁଯାୟୀ ଯେଉଁମାନଙ୍କୁ ପ୍ରତିଷେଧକ ଦିଆଯିବ ସେମାନଙ୍କୁ ସେମାନଙ୍କର ମୋବାଇଲ୍ ଫୋନ୍ ମାଧ୍ଘମରେ ସୂଚନା ପଠାଯିବ ପ୍ରତିଷେଧକ ନେବାପାଇଁ ସେମାନଙ୍ଙୁ ସମୟ ଓ ସ୍ଥାନ ବିଷୟରେ ସୂଚନା ଦିଆଯିବ

କରୋନା ଓଡ଼ିଶା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହାସ ପାଇବାର ଧାରା ଜାରି ରହିଛି

ସମସ୍ତଙ୍କ ପାଇଁ ପରିଚୟ ପତ୍ର ଓ ଟୋକେନ୍ ଜରୁରୀ ହୋଇଛି